ଏବଂ ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଲଘ୍ବଚାପ ସନ୍ତାବନା

ସିବିଏସ୍ଇ ସିଲାବସ୍ କାଟିବା ପରେ କିଛି ବିଷୟକୁ ନେଇ ଦ୍ୱନ୍ଦ୍ୱ ଥିଲା ସିଲାବସ୍ କେତେ ପ୍ରତିଶତ କଟିବ ତାହା ସ୍କୁଲ୍ ଖୋଲିବା ଉପରେ ନିର୍ଭର କରୁଛି ବୋଲି ମନ୍ତୀ ସୂଚନା ଦେଇଛନ୍ତି

କରୋନା ଭୂତାଣୁ ବୃଦ୍ଧି ହେତୁ ଚଳଚିତ୍ର ଓ ଧାରାବାହିକ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା

ଏହାସହ ମେକ୍ଅପ୍ ଆର୍ଟିଷ୍ଟ ଏବଂ ହେୟାର୍ ଷ୍ଟାଇଲିଷ୍ଟମାନେ ପିପିଇ କିଟ୍ ପିକ୍ବିବା ସହ ସାମାଜିକ ଦୂରତା ଅବଲମ୍ଦନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି

ସେମାନଙ୍କର ଅଦମ୍ୟ ପରିଶ୍ରମ ହେତୁ ଦେଶ ଖାଇବାକୁ ଶସ୍ୟ ପାଇଥାଏ ଏହି ଶୁଭଦିନ ସମସ୍ତଙ୍କପାଇଁ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ ବୋଲି ଶ୍ରୀ ମୋଦି କାମନା କରିଛନ୍ତି

ସମସ୍ତଙ୍କର ସୁଖ ଆର୍ ସମୃଦ୍ଧି କାମନା କରୁଛେଁ